ଏହି ଦିନଟିକୁ ସୁଶାସନ ଦିବସ ଭାବରେ ପାଳନ କରାଯାଇଥାଏ

ସେ ଜଣେ ଉଚ୍ଚକୋଟୀର ସାଂସଦ ଥିଲେ ଯାହାଙ୍କ ପ୍ରତି ଲୋକଙ୍କ ପ୍ରଗାଡ଼ ବିଶ୍ୱାସ ଥିଲା ଏବଂ ଜନସାଧାରଣଙ୍କ ଭଲପାଇବା ଓ ବିଶ୍ୱାସ ତାଙ୍କ ନେତୃତ୍ୱରେ ପ୍ରତିଫଳିତ ହେଉଥିଲା ଜଣେ ସାଂସଦ ତଥା ପ୍ରଧାନମନ୍ତ୍ରୀ ଭାବେ ଦେଶପାଇଁ ତାଙ୍କର ଅବଦାନ ଅତ୍କଳନୀୟ ତାଙ୍କ ଉଦ୍ୟମ ବଳରେ ବିଭିନ୍ନ ଅର୍ଥନୈତିକ ସଂସ୍କାରମ୍ଳକ ତଥା ତ୍ୱରିତ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱର୍ଗତଃ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ନୂଆଦିଲ୍ଲୀର ସଦୈବ ଅଟଳ ସ୍କୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ରାଜନାଥ ସିଂହ ନିର୍ମଳା ଶୀତାରମଣ ପୀୟୁଷ ଗୋଏଲ ହରଦୀପ ସିଂ ପୁରୀ ଡକ୍ଟର ହର୍ଷବର୍ଦ୍ଧନ ଏବଂ ଲୋକସେବା ବାଚସ୍କତି ଓମ୍ ବିର୍ଲା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ସଂସଦର କେନ୍ଦ୍ରୀୟ କକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ୍ ଭାରତରତ୍ ମଦନମୋହନ ମାଲବୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇନ୍ ପାର୍ଲାମେଣ୍ଟ ଏ କମେମୋରେଟିଭ୍ ଭଲ୍ୟୁମ୍ ଶୀର୍ଷକ ପୁସ୍ତକ ଉନ୍ଜୋଚନ କରିଛନ୍ତି ଏହି ପୁସ୍ତକରେ ସ୍ୱର୍ଗତଃ ବାଜପେୟୀଙ୍କ ଜୀବନୀ ଓ କାର୍ଯ୍ୟ ବିଷୟରେ ବର୍ଷ୍ଣନା କରାଯାଇଛି ଏହି ପୁସ୍ତକଟି ଲୋକସେବା ସଚିବାଳୟ ଦ୍ୱାରା ସଂକଳନ କରାଯାଇଛି ଏଥିରେ ସ୍ୱର୍ଗତଃ ବାଜପେୟୀ ସଂସଦରେ ଦେଇଥିବା କେତେକ ବିଶେଷ ସଂଭାଷଣକୁ ସ୍ଥାନିତ କରାଯାଇଛି ଏହାଛଡ଼ା ଲୋକମାନଙ୍କ ସହ ବାଜପେୟୀଙ୍କ ଅନ୍ତରଙ୍ଗ ମୁହୂର୍ଭର କେତେକ ବିଶେଷ ଫଟୋଚିତ୍ର ମଧ୍ୟ ସ୍ଥାନିତ କରାଯାଇଛି ପୁସ୍ତକ ଉନ୍କୋଚନ ସମୟରେ ଲୋକସେବା ବାଚସ୍କତି ଓମ୍ ବିର୍ଲା ବିରୋଧି ଦଳର ନେତା ଗୁଲାମନବୀ ଆକ୍ଷାଦ୍ ଏବଂ ଅନ୍ୟ ସାଂସଦ ମାନେ ଉପସ୍ଥିତ ଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡ଼େକର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ବାଜପେୟୀଙ୍କ ରାଜନୈତିକ ଜୀବନ ଆଦର୍ଶ ଏବଂ ନୀତି ଉପରେ ପର୍ଯ୍ୟବଶିତ ଥିଲା ଯାହା ଆଗାମୀ ପୀଡ଼ୀକୁ ପ୍ରେରଣା ଯୋଗାଇବ ଏହି ଅବସରରେ ଜାବଡ଼େକର ପୁଣେଠାରେ ଅନୁଷ୍ଠିତ ଏକ ରାଜନୈତିକ ସମାରୋହରେ ସେ ବାଜପେୟୀଙ୍କୁ ସାକ୍ଷାତ କରିଥିବା ଏକ ଭିଡିଓ ପ୍ରଦର୍ଶନ କରିଛନ୍ତି ସେ କହିଛନ୍ତି ନିଜର ବହୁମ୍ଖୀ ବ୍ୟକ୍ତିତ୍ୱ ଯୋଗୁ ବାଜପେୟୀ ଜନସାଧାରଣଙ୍କ ନିକଟତର ହୋଇପାରିଥିଲେ ଇତିମଧ୍ୟରେ ଶ୍ରୀ ଜାବଡ଼େକର ଚେନ୍ନାଇର କାଞ୍ଚିପୁରମ୍ଠାରେ କୃଷକ ସମ୍ମିଳନୀରେ ଯୋଗଦେବାପାଇଁ ସେଠାରେ ପହଞ୍ଚିଛନ୍ତି ଚେନ୍ନାଇ ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଜାବଡେକର କହିଛନ୍ତି ସ୍ୱର୍ଗତଃ ବାଜପେୟୀ ଜଣେ ମହାନ୍ ଦୂରଦ୍ରଷ୍ଟା ଥିଲେ ଶ୍ରୀ ଜାବଡ଼େକର ଆଜି ସୁଶାସନ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଶିକ୍ଷାବିତ୍ ପଶ୍ଚିତ ମଦନମୋହନ ମାଲବୀୟଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିତ ମାଲବୀୟ ତାଙ୍କର ସାରା ଜୀବନ ସାମାଜିକ ସଂସ୍କାର ଏବଂ ଦେଶ ସେବାରେ ଉତ୍ସର୍ଗ କରିଥିଲେ ସେ କହିଛନ୍ତି ପଶ୍ଚିତ ମାଲବୀୟଙ୍କ ଦେଶପ୍ରତି ଅବଦାନ ଆଗାମୀ ପିଢ଼ୀକୁ ପ୍ରେରଣା ଯୋଗାଇବ ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେ କହିଛନ୍ତି ଏକ ଦୂଢ଼ ତଥା ଶିକ୍ଷିତ ଭାରତ ଗଠନ କରିବା ଦିଗରେ ପଣ୍ଡିତ ମାଲବୀୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେ କହିଛନ୍ତି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନ ଦିଗରେ ପଣ୍ଡିତ ମାଲବୀୟଙ୍କ ଭୂମିକା ଅନସ୍ୱିକାର୍ଯ୍ୟ କରୋନା ଭ୍ୟାକ୍କିନ୍ ଦେଶରେ କରୋନା ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ଏଥିପାଇଁ ବିଭିନ୍ନ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଏବଂ ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଭଳି କାର୍ଯ୍ୟକ୍ରମକୁ ଯୋର୍ଦାର୍ କରାଯାଇଛି ବିଶେଷ ଭାବରେ ସମ୍ପର୍ଣ୍ଣ ଟୀକାକରଣ ପ୍ରକ୍ରିୟାରେ କୋ ୱିନ୍ ପ୍ଲାଟଫର୍ମର ବ୍ୟବହାର ଶୀତଳଭଣ୍ଡାର ପ୍ରସ୍ତୁତିକରଣ ଏବଂ ପ୍ରତିକୃଳ ପରିସ୍ଥିତିରେ ପରିଚାଳନାଗତ ପାରଙ୍ଗମତା ହାସଲ ଦିଗରେ ଗୁରୁତ୍ୱ ଦିଆଯାଉଛି

କୃଷକମାନେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପିଏମ୍ କିଶାନ୍ ଏବଂ ଅନ୍ୟାନ୍ୟ ସଂସ୍କାରମ୍ରଳକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯୋଗଦେଇ କହିଛନ୍ତି ଆଜି ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା ଅର୍ଥରାଶି କୃଷକମାନଙ୍କ ପାଇଁ ସହାୟକ ହେବ

କିନ୍ତୁ ଏବେ ମୋଦୀ ସରକାରଙ୍କ ଅମଳରେ ହିତାଧିକାରୀମାନେ ସମ୍ପୂର୍ଣ୍ଣ ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଷ୍ଟ୍ରେ ପାଇପାରୁଛନ୍ତି ଶ୍ରୀ ତୋମାର ନିଜ ବକ୍ତବ୍ୟରେ ଆନ୍ଦୋଳନରତ କୃଷକମାନଙ୍କୁ ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କୃଷକମାନେ ନୂଆ କୃଷିଆଇନ୍ର ଗୁରୁତ୍ୱ ବିଷୟରେ ବୁଝିପାରିବେ ଏବଂ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ

ଖ୍ରୀଷ୍ଟମାସ୍ ଆଜି ବଡ଼ଦିନ ଅବସରରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଶ୍ରଭେଚ୍ଛା ଜଣାଇଚ୍ଚନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ଭାରେ କହିଛନ୍ତି ବଡ଼ଦିନ ଏକ ଖୁସି ଓ ଆନନ୍ଦର ଦିନ ଯେଉଁଦିନ କି ଭଗବାନ୍ ଯିଶୁ ଜନ୍ମଗ୍ରହଣ କରିଥିଲେ

ସେହିପରି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଉତ୍ସବ ଦୟା ଓ କର୍ରଣା ଭାବ ପ୍ରତି ଆମର ବିଶ୍ୱାସ ବଜାୟ ରଖୁ ଏବଂ ଭଗବାନ୍ ଯିଶୁଙ୍କଦ୍ୱାରା ଦିଆଯାଇଥିବା ଶିକ୍ଷା ଦୟା ଓ କ୍ଷମା ଭାବ ମାନବିକତାକ୍ ଜାଗ୍ରତ କର୍ତ୍ତ

ସେମାନଙ୍କଦ୍ୱାରା ଉଠାଯାଇଥିବା ସମସ୍ତ ପ୍ରସଙ୍ଗରେ ବିଚାର ବିମର୍ଶ କରି ତାହାର ସମାଧାନ ବାହାର କରିବାପାଇଁ ନିଜର ସଙ୍କଚ୍ଚକୁ ଦୋହରାଇଛନ୍ତି ସରକାର କୃଷକମାନଙ୍କୁ କହିଛନ୍ତି ଆଗାମୀ ପର୍ଯ୍ୟାୟ କଥାବାର୍ତ୍ତାପାଇଁ ତାରିଖ ଏବଂ ସମୟ ସମ୍ପର୍କରେ ସେମାନେ ସ୍ଥିର କରନ୍ତୁ